ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ତାପିତ

ଆଜି ବିଧାନସଭାର ପ୍ରଶ୍ନୋତର କାର୍ଯ୍ୟକାଳ ଏବଂ ଚାଷ ଓ ଚାଷୀ ସମ୍ୟନ୍ଧୀୟ ମୁଲତବୀ ପ୍ରସ୍ତାବ ସୁରୁଖୁରୁରେ ଚାଲିବା ସହ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇଛି

ସେହିପରି ଦାରିଦ୍ର୍ୟ ହାର ମଧ୍ଧ କମିଛି

ସମବାୟ ସମିତି ସହ ସମବାୟ ଆନ୍ଦୋଳନ ନିଜର ପ୍ରାସଙ୍ଗିକତା ହରାଇଛି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି

ଓଜେଇ ଚଳିତବର୍ଷରୁ ପ୍ରତିବର୍ଷ ରାକ୍ୟରେ ଦ୍ୱିତୀୟ ବା ସ୍ୱତନ୍ତ୍ ଓଜେଇଇ ହେବ ଜେଇ ମେନ୍ ର୍ୟାଙ୍କ୍ ଅନୁଯାୟୀ ନାମଲେଖା ଶେଷ ହେବା ପରେ ଖାଲିପଡ଼ିଥିବା ସିଟ୍ ପାଇଁ ଏନ୍ଟ୍ରାନ୍ସ ହେବ

ଚଳିତ ବର୍ଷର ବାର୍ତା ହେଉଛି 'ଜଳ ପାଇଁ ପ୍ରକୃତି' ଏବେଠାରୁ ଜଳ ସଂରକ୍ଷଣ ଏବଂ ପ୍ରଦୃଷଣକୁ ରୋକିବା ପାଇଁ ପଦକ୍ଷେପ ନିଆ ନଗଲେ ଭବିଷ୍ୟତରେ ଏହା ଉକ୍ଟ ସମସ୍ ସୃଷ୍ କରିବ ବୋଲି ବିଶେଷଙ୍କ ମତପୋଷଣ କରିଛନ୍ତି ଏହି ଅବସରରେ ରାକ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ କାର୍ଯ୍ୟକ୍ରମମାନ ଅନୁଷିତ ହୋଇଛି

ଯେଉଁ ସରକାରୀ ଜମିରେ ସେମାନେ ବାସ କର୍ବଛନ୍ତି ସେହି କମିର ପଟ୍ଟା ଦିଆଯିବ

ପୁରୀ ସହରର ପେଣୁକଟା ଓ ଚକ୍ରତୀର୍ଥ ମସ୍ୟଜୀବୀ ବସ୍ତିରେ ସଭେକାର୍ଯ୍ୟ ଆର ହୋଇଛି

ଏମାନେ ବାପପୁଅ ବୋଲି ଜଶାପଡ଼ିଛି

ବ୍ରହ୍କପୁର ଏସ୍ପିଙ୍କ ସୁପାରିଶ୍ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଲାଗୁ କରାଯାଇଛି